ଏହାକୁ ବଜାୟ ରଖିବାକୁ ଚାହେଁ

ସୈନ୍ୟବାହିନୀ ଉଚିତ ଜବାବ ଦେବେ

ବାପୁଙ୍କ ବାର୍ତ୍ତା ସମଗ୍ର ବିଶ୍ୱରେ ପହଞାଇବାକୁ ପଡ଼ିବ

ନ୍ୟାସନାଲ୍ ଏରୋନେଟିସକ୍ ଆଣ୍ଡ୍ ସେସ୍ ଆଡ୍ମିନିଷ୍ଟ୍ରେସନ୍ ପକ୍ଷର୍ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦୀକ୍ଷା ଗୁପ୍ତା ମନୋନୀତ ହୋଇଛନ୍ତି

ଟ୍ରକ୍କୁ ପୁଲିସ୍ ଜବତ କରି ଅନୁସନ୍ଧାନ ଜାରୀ ରଖିଛି